ପାର୍ଟି କହିଛି ବିରୋଧୀ ଦଳଗୁଡ଼ିକ ଦ୍ୱାରା ବନ୍ଦ ପାଳନକୁ ଲୋକମାନେ ସମର୍ଥନ କରି ନାହାନ୍ତି

ମୋଦି ବାଙ୍ଗଲାଦେଶ ପ୍ରୋଜେକ୍ସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବାଙ୍ଗଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହାସିନା ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ରେଳ ସଂଯୋଗ ଓ ବିଦ୍ୟୁତ୍ ସରବରାହ ଗ୍ରୀଡ୍ ସମେତ ତିନୋଟି ପ୍ରକଳ୍ପକୁ ଆଜି ମିଳିତ ଭାବେ ଉଦ୍ଘାଟନ କରିଛନ୍ତି ସେହି ପ୍ରକଳ୍ପଗୁଡ଼ିକ ମଧ୍ୟରେ କୁଲାଉରା ସାହାବାଜପୁର ସେକ୍ସନ୍ର ପୁନଃନିର୍ମାଣ ଅଖାଉରା ଅଗରତାଲା ରେଳ ସଂଯୋଗ ଓ ପାଞ୍ଚଶହ ମେଗାୱାଟ୍ ବିଦ୍ୟୁତ୍ ସରବରାହ ଅନ୍ତର୍ଭୁକ୍ତ ଏହି ଅବସରରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି ଗତ କିଛି ବର୍ଷ ମଧ୍ୟରେ ଭାରତ ଓ ବାଙ୍ଗଲାଦେଶ ସେମାନଙ୍କ ମଧ୍ୟରେ ଯୋଗାଯୋଗ ବୃଦ୍ଧି ଦିଗରେ କାର୍ଯ୍ୟ କରିଛନ୍ତି ସେ କହିଛନ୍ତି ରେଳ ସଂଯୋଗରେ ମଧ୍ୟ ଯଥେଷ୍ଟ ବୃଦ୍ଧି ଘଟିଚ୍ଛି ଭାରତ ବନ୍ଦ ଭାରତ ବନ୍ଦ ସମୟରେ ଘଟିଥିବା ହିଂସାକାଣ୍ଡ ଓ ଏକ ପିଲାର ମୃତ୍ୟୁ ଘଟଣାକୁ ନେଇ ବିଜେପି କଂଗ୍ରେସ ସଭାପତି ରାହୁଳ ଗାନ୍ଧିଙ୍କୁ ପ୍ରଶ୍ର କରିଛି ନ୍ତଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି ଏକ ଗଣତନ୍ତ୍ରରେ ହସ୍କିଟାଲ୍ ଆମ୍ଭୁଲାନ୍କ ସେବା ଓ ଔଷଧ ଦୋକାନ ପ୍ରଭୂତିକୁ ବନ୍ଦ ପାଳନରୁ ଛାଡ଼ କରାଯିବା ଉଚିତ୍ କିନ୍ତୁ ବିହାରରେ କଣେ ଦୁଇବର୍ଷ ବୟସର ପିଲାର ମୃତ୍ୟୁ ଘଟଣା ସହ ଭୟର ଏକ ବାତାବରଣ ସୃଷ୍ଟି ହୋଇଛି ସେ କହିଛନ୍ତି ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ଓ ହଇରାଣ ହରକତ ହୋଇଛନ୍ତି ଶ୍ରୀ ପ୍ରସାଦ କହିଛନ୍ତି ଏକ ଗଣତନ୍ତ୍ରରେ ପ୍ରତିବାଦ କରିବାକ୍ ଲୋକମାନଙ୍କର ପୂର୍ଣ୍ଣ ଅଧିକାର ରହିଛି କିନ୍ତ୍ର ହିଂସାକାଣ୍ଡ ଘଟାଇବାର କୌଣସି ଅଧିକାର ନାହିଁ ମନ୍ତ୍ରୀ କହିଛନ୍ତି ବସ୍ଗୁଡ଼ିକ ଉପରେ ଆକ୍ରମଣ କରାଯାଇଛି ଓ ଜୋର୍ଜବରଦସ୍ତ ଔଷଧ ଦୋକାନଗୁଡ଼ିକୁ ବନ୍ଦ କରାଯାଇଛି ସେ କହିଛନ୍ତି ଲୋକମାନେ ଏହି ବନ୍ଦ ପାଳନକୁ ସମର୍ଥନ କରି ନାହାନ୍ତି କିନ୍ତୁ ବିରୋଧୀ ଦଳଗୁଡ଼ିକର ଏଥିପ୍ରତି ଚିନ୍ତା ନାହିଁ ଶ୍ରୀ ପ୍ରସାଦ କହିଛନ୍ତି ଆନ୍ତର୍ଜାତିକ ବଜାରରେ ସଂକଟ ଯୋଗୁଁ ପେଟ୍ରୋଲ୍ ଓ ଡିଜେଲ୍ର ମିଲ୍ୟ ବୃଦ୍ଧି ଘଟିଛି ପର୍ବତନ ପ୍ରଧାନମନ୍ତ୍ରୀ ଡକ୍କର ମନମୋହନ ସିଂହ ଅର୍ଥନୈତିକ ବିଷୟଗ୍ରଡ଼ିକରେ ପାର୍ଲାମେଣ୍ଟରେ ତାଙ୍କ ସହ ବିତର୍କରେ ଅଂଶଗ୍ରହଣ କରିବାକ୍ ସେ ତାଙ୍କ ବିନମ୍ରତାର ସହ ନିବେଦନ କରିଛନ୍ତି ତୃଣମୂଳ କଂଗ୍ରେସ ବନ୍ଦ ପାଳନରୁ ନିବୃତ ରହିଛି କିନ୍ତୁ ପାର୍ଟି ତୈଳ ମୂଲ୍ୟ ବୃଦ୍ଧିକୁ ବିରୋଧ କରିଛି ବିଜେଡ଼ି ମଧ୍ୟ ଭାରତ ବନ୍ଦକୁ ସମର୍ଥନ କରି ନାହିଁ ବିଜେପି ଭାରତ ବନ୍ଦ କଂଗ୍ରେସ ଓ ବହୁ ବିରୋଧୀ ଦଳଙ୍କ ଦ୍ୱାରା କରାଯାଇଥିବା ଭାରତ ବନ୍ଦକୁ ବିଜେପି ଗୁଜବ ପ୍ରଚାର ଓ ଲୋକମାନଙ୍କୁ ବିଭ୍ରାନ୍ତ କରିବା ପାଇଁ ଏକ ଉଦ୍ୟମ ବୋଲି ବର୍ଷ୍ଣନା କରିଛି ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ କେନ୍ଦ୍ରମନ୍ତ୍ରୀ ମୁକ୍ତାର ଆବାସ ନକ୍ବି କହିଛନ୍ତି କଂଗ୍ରେସ କ୍ଷମତାରେ ଥିବା ବେଳେ ମୂଲ୍ୟ ବୃଦ୍ଧି ରୋକିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଥିଲା କିନ୍ତୁ ବର୍ତ୍ତମାନ ବିରୋଧୀ ଦଳ ଭାବେ କଂଗ୍ରେସ କୁମ୍ଭୀର କାନ୍ଦଶା କାନ୍ଦୁଛି ଶ୍ରୀ ନକ୍ବି କହିଛନ୍ତି କଂଗ୍ରେସ ଦୁର୍ନୀତିର ଏକ ଜାହାଜ ଏବଂ ଯେକୌଣସି ପାର୍ଟି ଏହା ସହ ସାମିଲ ହେବ ଏହା ନିଶ୍ଚୟ ଡୁବିବ ପେଟ୍ରୋଲ୍ ଓ ଡିଜେଲ୍ର ମୂଲ୍ୟ ବୃଦ୍ଧି ବିରୁଦ୍ଧରେ ପ୍ରତିବାଦ ସ୍ୱର୍ପ କଂଗ୍ରେସ ଓ ଅନେକ ବିରୋଧୀ ଦଳ ଆଜି ବନ୍ଦ ପାଳନ କରିଛନ୍ତି ଭାଇସ୍ ପ୍ରେସିଡେଣ୍ଟ ଉପରାଷ୍ଟ୍ରପତି ଏମ୍ ଭେଙ୍କିୟା ନାଇଡୁ କହିଛନ୍ତି ଭାରତର ମହାନ୍ ସାଂସ୍କୃତିକ ଐତିହ୍ୟର ସୁରକ୍ଷା ସବୁଠୁ ଅଧିକ ଗୁରୁତ୍ୱପୂର୍ଷ୍ଣ ଗତକାଲି ସନ୍ଧ୍ୟାରେ ସିକାଗୋ କଳା ପ୍ରତିଷ୍ଠାନରେ ସେ ପ୍ରବାସୀ ଭାରତୀୟମାନଙ୍କୁ ଉଦ୍ବୋଧନ ଦେବା ଅବସରରେ ଏହା କହିଛନ୍ତି ଶ୍ରୀ ନାଇଡୁ କହିଛନ୍ତି ଭାରତର ମହାନ ଦର୍ଶନ ଓ ସଭ୍ୟତାକୁ ପାଣ୍ଟାତ୍ୟ ଦେଶ ଓ ବିଶ୍ୱର ଅନ୍ୟାନ୍ୟ ଭାଗରେ ପ୍ରସାର କରିବାରେ ମୁଖ୍ୟ ଭୂମିକା ନେଇଥିବା କିଛି ମହାନ ବ୍ୟକ୍ତିମାନଙ୍କ ମଧ୍ୟରେ ସ୍ୱାମୀ ବିବେକାନନ୍ଦ ଅନ୍ୟତମ ଥିଲେ ତାଙ୍କର ଆଦର୍ଶକୁ ଅନୁସରଣ କରିବାକୁ ସେ ସେମାନଙ୍କୁ ନିବେଦନ କରିଛନ୍ତି ଭାରତୀୟ ଅର୍ଥନୀତିର ଅଭିବୃଦ୍ଧି ବିଷୟ ଉଲ୍ଲ୍ଖ କରି ସେ କହିଛନ୍ତି ସରକାରଙ୍କର ସମସ୍ତ କାର୍ଯ୍ୟକ୍ରମର ମୃଖ୍ୟ ଉଦ୍ଦେଶ୍ୟ କେବଳ ଗରିବ ଲୋକମାନଙ୍କର ଉତ୍ଥାନ

ଭାରତୀୟ ବିମାନ ବାହିନୀର ଏକ ଘାଟିରୁ ଆଙ୍ଗି ଏହା କରାଯାଇଛି ପ୍ରତିରକ୍ଷା ମନ୍ତ୍ରଣାଳୟର୍ ଜାରି ଏକ ଇସ୍ତାହାରରେ କୁହାଯାଇଛି ଭାରତୀୟ ବିମାନ ବାହିନୀ ଦ୍ୱାରା ଉଡ଼ାଣ ସମୟରେ ବିମାନରେ ତେିଳ ଭରାଯିବା ପରୀକ୍ଷଣର ଅଂଶସ୍ୱରୂପ ଏହା କରାଯାଇଛି ଏହା ପୂର୍ବରୁ ଗତ ସପ୍ତାହରେ ଏଭଳି ତେିଳ ଭରାଯାଇଥିଲା ଏନ୍ଏଚ୍ଆର୍ସି ଦିଲ୍ଲୀ ଜାତୀୟ ମାନବିକ ଅଧିକାର କମିଶନ୍ ପଶ୍ଚିମ ଦିଲ୍ଲୀରେ ନର୍ଦ୍ଦମା ଟାଙ୍କୀ ମଧ୍ୟରେ ଘଟିଥିବା ମୃତ୍ୟୁ ଘଟଣାରେ ଦିଲ୍ଲୀ ମୁଖ୍ୟ ସଚିବ ଓ ଦିଲ୍ଲୀ ପୁଲିସ୍ କମିଶନର୍ଙ୍କ ନୋଟିସ୍ ଜାରି କରିଛି ଗଣମାଧ୍ୟମର ଖବରକୃ ବିଚାରକୃ ନେଇ ମାନବାଧିକାର କମିଶନ୍ ଏହି ନୋଟିସ୍ ଜାରି କରି ଚାରିସପ୍ତାହ ମଧ୍ୟରେ ବିସ୍ତତ ରିପୋର୍ଟ ଦାଖଲ କରିବା ପାଇଁ କହିଛି ଗଣମାଧ୍ୟମର ଖବର ଅନୁସାରେ ଗତକାଲି ଏକ ଟାଙ୍କି ସଫା କରୁଥିବା ସମୟରେ ପାଞ୍ଚ ଜଣ ଲୋକ ବିଶାକ୍ତ ଗ୍ୟାସ୍ ପ୍ରଭାବରେ ମୃତ୍ୟୁ ବରଣ କରିଥିଲେ ଖବର ଅନୁସାରେ ସେହି ଲୋକମାନଙ୍କୁ କୌଣସି ସୁରକ୍ଷା ଯନ୍ତ୍ରପାତ ଦିଆଯାଇ ନଥିଲା ସେମାନେ ଦଉଡ଼ି ସାହାଯ୍ୟରେ ଟାଙ୍କି ମଧ୍ୟକୁ ଯାଇଥିଲେ ଓ ନିକ ମୁହଁରେ ଲ୍ତଗା ବାନ୍ଧି କାମ କର୍ତ୍ତିଲେ

ଏହି ଅବସରରେ ଦିଲ୍ଲୀ ଲକ୍ଷ୍ନୌ ଓ ଉତ୍ତରାଖଣ୍ଡରେ ସ୍କାରକୀ କାର୍ଯ୍ୟକ୍ରମମାନ ଆୟୋଜିତ ହୋଇଛି ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରି କହିଛନ୍ତି ସ୍ୱାଧୀନତା ସଂଗ୍ରାମ ସମୟରେ ପଣ୍ଡିତ ଗୋବିନ୍ଦ ବଲ୍ଲଭ ପନ୍ତ ଦେଶର ମୂଳଦୁଆ ପ୍ରତିଷାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ସେ କହିଛନ୍ତି ଦେଶ ପ୍ରତି ତାଙ୍କର ଅବଦାନ ଓ ତାଙ୍କର ନେତୃତ୍ୱ ଆଗାମୀ ପିଢ଼ି ପାଇଁ ସର୍ବଦା ଦୃଷ୍ଟାନ୍ତ ହୋଇ ରହିବ ଉପରାଷ୍ଟ୍ରପତି ଏମ୍ ଭେଙ୍କିୟା ନାଇଡୁ ତାଙ୍କ ବାର୍ତ୍ତାରେ କହିଛନ୍ତି ସମାଜର ଗରିବ ଓ ଅବହେଳିତ ବର୍ଗର ମଙ୍ଗଳ ପାଇଁ ସେ ନିକର ଜୀବନକୁ ଉତ୍ଗ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଣ୍ଡିତ ଗୋବିନ୍ଦ ବଲ୍ଲଭ ପନ୍ଚୁଙ୍କ ଦେଶ ପ୍ରତି ଦୃଢ଼ ନେତୃତ୍ୱ ଓ ନିସ୍ୱାର୍ଥପର ସେବା ପାଇଁ ଚିର ସ୍କରଣୀୟ ହୋଇ ରହିବେ ବୋଲି କହିଛନ୍ତି

ଟ୍ୱିଟ୍ କରି ଶ୍ରୀ ପାଶୱାନ୍ ଦିଲ୍କୀରେ ଟାଙ୍କି ସଫା କରୁଥିବା ବେଳେ ପାଞ୍ଚ ଜଣ ଶ୍ରମିକ ପ୍ରାଣ ହରାଇଥିବା ଘଟଣାକୁ ନିନ୍ଦନୀୟ ଓ ଅମାନବୀୟ ବୋଲି ବର୍ଷ୍ଣନା କରିଛନ୍ତି

ଦ୍ୱିତୀୟ ମେଟ୍ରୋପଲିଟାନ୍ ମାଜିଷ୍ଟ୍ରେଟ୍ ତାଙ୍କର ରାୟ ଘୋଷଣା କରି କହିଛନ୍ତି ଦ୍ୱୈତ ବୋମା ବିସ୍କୋରଣ ଘଟଣାରେ ଅଭିଯୁକ୍ତ ଜଣକ ଦୋଷୀ ବ୍ୟକ୍ତିମାନଙ୍କୁ ଆଶ୍ରୟ ଦେଇଥିଲା

ଅଦାଲତ ଗତ ସପ୍ତାହରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଥିବା ବେଳେ ଆଉ ଦୁଇ ଜଣଙ୍କୁ ଦୋଷମୁକ୍ତ କରିଥିଲେ ଇକ୍ଷର ପୋଲ ନୋଟିସ୍ ଆନ୍ତର୍ଜାତିକ ପୁଲିସ୍ ପଳାତକ ହୀରା ବ୍ୟବସାୟୀ ନିରବ ମୋଦିଙ୍କ ଭଗ୍ରୀ ପୂର୍ବୀ ମୋଦିଙ୍କ ବିରୁଦ୍ଧରେ ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ୍ କଳାଧନ ମାମଲାରେ ରେଡ୍କର୍ଷର ନୋଟିସ୍ ଜାରି କରିଛି ତାଙ୍କ ବିରୁଦ୍ଧରେ ରେଡ୍କର୍ଷର ନୋଟିସ୍ ଜାରି କରାଯିବାକୁ ଏନ୍ଫୋର୍ସମେଣ୍ଟ ଡାଇରେକ୍ଟୋରେଟ୍ ଅନୁରୋଧ କରିଥିଲା କର୍ମକର୍ତ୍ତାମାନଙ୍କ କହିବା ଅନୁସାରେ ସେ ତଦନ୍ତରେ ଯୋଗ ଦେବା ପାଇଁ ଇଡି ଚାହୁଁଥିଲା ଇଡି ଓ ସିବିଆଇ ଦ୍ୱାରା ଏକ ମିଳିତ ତଦନ୍ତରେ ନିରବ ମୋଦିଙ୍କ ବିରୁଦ୍ଧରେ ମଧ୍ୟ ପୂର୍ବରୁ ଏଭଳି ଏକ ନୋଟିସ୍ ଜାରି କରାଯାଇଥିଲା

ପେଟ୍ରୋଲ୍ ଓ ଡିଜେଲ୍ର ଅହେତୁକ ମୂଲ୍ୟ ବୂଦ୍ଧି ଦୂଷ୍ଟିରୁ ଏଭଳି ନିଷ୍କଭି ନିଆଯାଇଛି ମୁଖ୍ୟମନ୍ତ୍ରୀ ଏମ୍ ଚନ୍ଦ୍ରବାବୁ ନାଇଡୁ ଆଜି ରାଜ୍ୟ ବିଧାନସଭାରେ ଏହା ଘୋଷଣା କରିଥିଲେ

ପେଟ୍ରୋଲ୍ ଓ ଡିଜେଲ୍ର ମୂଲ୍ୟ ବୃଦ୍ଧି ବିରୁଦ୍ଧରେ ପ୍ରତିବାଦ କରି ବିରୋଧୀ ଦଳଗ୍ରଡ଼ିକ ଦ୍ୱାରା ଭାରତ ବନ୍ଦ ପାଳନର ଗୋଟିଏ ଦିନ ପୂର୍ବର୍ ରାଜସ୍ଥାନ ସରକାର ପେଟ୍ରୋଲ୍ ଓ ଡିକେଲ୍ ଉପର୍ ମଧ୍ୟ ଭ୍ୟାଟ୍ ହ୍ରାସ କରିଥିଲେ

ସାୟାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ସେ କହିଛନ୍ତି ଦୂରଦର୍ଶନର ଆଧୁନିକୀକରଣ ଓ ଦେଶର ଦୂରଦୂରାନ୍ତ ଅଞ୍ଚଳରୁ ଶୀଘ୍ର ସମ୍ଭାଦ ପ୍ରସାରଣ ଦିଗରେ ଏହା ଏକ ପଦକ୍ଷେପ

ସେ କହିଛନ୍ତି ଆକାଶବାଣୀ ଓ ଦୂରଦର୍ଶନର ସମାଚାର ମୋବାଇଲ୍ ଆପ୍ ଜରିଆରେ ଲୋକମାନଙ୍କ ପାଖରେ ପହଞ୍ଚୁଛି ଜେକେ ପଞ୍ଚାୟତ ପୋଲସ୍ ଜାନ୍ମୁ କାଶ୍ମୀରରେ ନ୍ୟାସନାଲ୍ କନ୍ଫରେନ୍ସ ପରେ ପିପୁଲ୍ୱ ଡେମୋକ୍ରାଟିକ୍ ପାର୍ଟି ପିଡିପି ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନରେ ଅଂଶଗ୍ରହଣ କରିବ ନାହିଁ ବୋଲି ଆଜି ଘୋଷଣା କରିଛି ପାର୍ଟି ବିଧାୟକ ଓ ବରିଷ୍ଠ କର୍ମକର୍ତ୍ତାମାନଙ୍କର ଶ୍ରୀନଗରଠାରେ ଏକ ବୈଠକ ପରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ସଭାପତି ମେହେବୁବା ମୁଫ୍ତି କହିଛନ୍ତି କାଶ୍ମୀର ସାମ୍ପ୍ରତିକ ପରିସ୍ଥିତି ଅନୁକୁଳ ନଥିବାରୁ ପାର୍ଟି ଏହି ନିର୍ବାଚନରେ ଅଂଶଗ୍ରହଣ କରିବ ନାହିଁ